ଏହି ଅବସରରେ ଭୁବନେଶ୍ୱର ବିଶାଳ ଜନାସମାବେଶରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତୀ କହିଛନ୍ତି ଗରିବ ଲୋକଙ୍କ କଲ୍ୟାଶ ପାଇଁ ତାଙ୍କ ସରକାର ପ୍ରାଥମିକତା ଦେଇଆସିଛି ମିଶନ ଶକ୍ତିର ମା'ମାନଙ୍କୁ ରାଜ୍ୟର ବିକାଶର ସାରଥୀଭାବେ ବର୍ଷ୍ଡନା କରି ମୁଖ୍ୟମନ୍ତୀ କହିଛନ୍ତି ବର୍ଭମାନ ମିଶନ ଶକ୍ତିର ମହିଳାମାନଙ୍କୁ ବିନା ସୁଧରେ ରଣ ଦିଆଯାଉଛି ଏଥିସହ ସହରରେ ରହୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ତାଙ୍କ ସରକାର ଆରୟ କରିଥିବା କାଗା ମିଶନ ସାରା ଦେଶରେ ପ୍ରଥମ ବୋଲି ମୁଖ୍ୟମନ୍ତୀ ସୂଚନା ଦେଇଛନ୍ତି ଏହି ଅବସରରେ ମୁଖ୍ୟମନ୍ତୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଅଳରେ ପାଇଁ ଭିଉିଭ୍ରମି ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ କରିଛନ୍ତି

କାର୍ଯ୍ୟକ୍ରମରେ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତିକେୟନ ଯୋଗଦେଇ ସରକାରଙ୍କ ବିଭିନ୍ ମହିଳା ବିକାଶ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ

ସେହିପରି ଯଦି କୌଣସି ବ୍ୟକ୍ତି ଜାଶିଶ୍ବଶି ଗଣମାଧ୍ଧମରେ ପୁରୁଣା ପ୍ରଶ୍ମପତ୍ର କିମ୍ବା ଗୁଜବ ଭାଇରାଲ କରନ୍ତି ତେବେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବା ସହିତ କଠୋର ଦଶ୍ତବିଧାନ କରାଯିବ

ସିଡବ୍କ୍ୟସିର ବିନା ଅନୁମତିରେ ପ୍ରକଳ୍ଚ ହୋଇଥିବା ଓଡ଼ିଶା ଅଭିଯୋଗ କରିଥିଲା

ପିସିଆର୍ ଭ୍ୟାନରେ ଥିବା ପୁଲିସ କର୍ମଚାରୀ ଏହି ସେବା ଯୋଗାଇଦେବେ ଏଥିପାଇଁ ଅଭିମନ୍ୟୁ ସାମନ୍ତରାୟ ୱେଲ୍ଫେୟାର ନାମକ ଏକ ସଂସ୍ଥା କମିଶନରେଟ୍ ପୁଲିସ ସହ ହାତ ମିଳାଇଛି

ଦୁର୍ଘଟଣାସ୍ସଳରେ ପହଞ୍ ଆହତମାନଙ୍କୁ ହସିଟାଲ ଆଣିଛି ବୋଲି କମିଶନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ଏଥିପାଇଁ ପିସିଆରରେ ଫାଷ୍ଟଏଡ୍ ସେବା ଆହତମାନଙ୍କୁ ସହାୟକ ହେବ ବୋଲି ସେ କହିଛନ୍ତି

ଘଟଶାସ୍ଥଳରେ ଉତେଜନା ଦେଖାଦେବାରୁ ପୁଲିସ ସହ ଧସ୍ତାଧସ୍ତି ବେଳେ ଶିଶୁପୁତ୍ରର ପିତା ଅଚେତ ହୋଇପଡିଥିଲୋ ସୂଚନାଯୋଗ୍ୟ ଯେ ଗତ ରବିବାର ଦିନ ଶିଶ୍ୱପୁତ୍ରଟି ଜନ୍ନ ନେଇଥିଲା